ନ୍ତଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ୍ଙ୍କ ମଧ୍ୟରେ ପ୍ରତିନିଧ୍ୟ ମଣ୍ଡଳସ୍ତରୀୟ କଥାବାର୍ତ୍ତା ପରେ ଜାରି ମିଳିତ ବିବୃତ୍ତିରେ ଦୂଇ ଦେଶ ମଧ୍ୟରେ ସାମରିକ ବୈଷୟିକ ସହଯୋଗ ବୃଦ୍ଧି ପାଇଁ ଉଭୟ ଦେଶ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ସମ୍ପ୍ରତି ଚାଲିଥିବା ସାମରିକ ବୈଷୟିକ ସହଯୋଗ ପ୍ରକଚ୍ଚରେ ଘଟିଥିବା ଅଗ୍ରଗତି ଉପରେ ଦୁଇ ଦେଶ ସନ୍ତୋଷ ପ୍ରକାଶ କରି ଉଭୟ ଦେଶ ମଧ୍ୟରେ ମିଳିତ ଗବେଷଣା ଓ ସାମରିକ ବୈଷୟିକ ଯନ୍ତ୍ରାଂଶର ମିଳିତ ଉତ୍ପାଦନ ପ୍ରତି ସମର୍ଥନ ଜଣାଇଛନ୍ତି କୁତାନ୍କୁଲମ୍ ପରମାଣୁ କାରଖାନାର ଅବଶିଷ୍ଟ ଛଅଟି ୟୁନିଟ୍ର ନିର୍ମାଣରେ ଘଟିଥିବା ଅଗ୍ରଗତି ଓ ସ୍ଥାନୀୟ ସ୍ତରରେ ଯନ୍ତ୍ରାଂଶ ଉତ୍ପାଦନ ଲାଗି ହେଉଥିବା ଉଦ୍ୟମକୁ ଉଭୟ ଦେଶ ସ୍ୱୀକୃତି ପ୍ରଦାନ କରିଛନ୍ତି ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ଅଧିକ ସହଯୋଗ ବୃଦ୍ଧି ଲାଗି ଦୁଇ ଦେଶ ଏକମତ ହୋଇଛନ୍ତି ସମସ୍ତ ପ୍ରକାର ସନ୍ତାସବାଦୀ କାର୍ଯ୍ୟକୁ ନିନ୍ଦା କରି ଆନ୍ତର୍ଜାତିକ ସନ୍ତାସବାଦର ମୂଳୋତ୍ପାଟନ ପାଇଁ ସାମୃହିକ ଉଦ୍ୟମ ସକାଶେ ଦୁଇ ଦେଶ ଆହ୍ୱାନ ଦେଇଛନ୍ତି ଆଫଗାନିସ୍ତାନ ନେତୃତ୍ୱରେ ସେଠାରେ ଜାତୀୟ ଶାନ୍ତି ସ୍ଥାପନ ଓ ବୁଝାମଣା ଉଦ୍ୟମକୁ ଦୁଇ ଦେଶ ସମର୍ଥନ ଜଣାଇଛନ୍ତି ପୁତିନ୍ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଓ ରୁଷ୍ ମଧ୍ୟରେ ସମ୍ପର୍କର କୌଣସି ତୁଳନା ନାହିଁ ଓ ଏହା ଆହୁରି ବୃଦ୍ଧି ପାଇବ ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ୍ଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତା ପରେ ଏକ ପ୍ରେସ୍ ବିବୃଭିରେ ସେ କହିଛନ୍ତି ଭାରତର ବିକାଶ ଯାତ୍ରାରେ ରୁଷ୍ ସର୍ବଦା ତାହା ସହ ରହିଆସିଛି ସୋଚିରେ ହୋଇଥିବା ଅଣଆନୁଷ୍ଠାନିକ ଶିଖର ବୈଠକର ଉଲ୍ଲେଖ କରି ସେ କହିଛନ୍ତି ଶ୍ରୀ ପୁତିନ୍ଙ୍କର ଏହି ଗସ୍ତ ଦୁଇ ଦେଶର ସମ୍ପର୍କକୁ ଉଚ୍ଚସ୍ତରକୁ ନେଇଯିବ ରୁଷ୍ ରାଷ୍ଟ୍ରପତି ତାଙ୍କର ବିବୃଭିରେ କହିଛନ୍ତି ଭାରତ ଓ ରୁଷ୍ ଦୁଇ ବୃହତ୍ ଭାଗିଦାର ରାଷ୍ଟ୍ର ଓ ଉଭୟ ଦେଶ ପରସ୍କରର ସଂସ୍କୃତି ପ୍ରତି ରୁଚି ରଖିଛନ୍ତି

ଆର୍ବିଆଇ ପଲିସି ରେଟ୍ ରିଜର୍ଭ ବ୍ୟାଙ୍କ୍ ଏହାର ଚତୁର୍ଥ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷାରେ ସମସ୍ତ ମୁଖ୍ୟ ସୁଧହାରଗୁଡ଼ିକୁ ଅପରିବର୍ତ୍ତ ରଖିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ସେ ଆଜି ଏକ ପତ୍ର ଲେଖି ଜଣାଇଛନ୍ତି ୟୁନାଇଟେଡ୍ ଆରବ ଏମିରେଟ୍ସ୍ର ଦୂର୍ବାଇ ମାଛଧରା ସ୍ଥଳୀରେ ସେହି ମହ୍ୟଜୀବୀମାନେ ମାଛ ଧରୁଥିବାବେଳେ ସେପ୍ଟେମ୍ବର ପହିଲାରେ ଇରାନ୍ ତଟରକ୍ଷୀ ବାହିନୀଦ୍ୱାରା ବେଆଇନ୍ ଭାବେ ସେମାନଙ୍କ ଜଳସୀମା ମଧ୍ୟକ୍ତ ପ୍ରବେଶ କରିବା ଅଭିଯୋଗରେ ସେମାନଙ୍କ ଅଟକ ରଖାଯାଇଛି ଶ୍ରୀ ପାଲାନୀସ୍ୱାମୀ ଆହ୍ରରି କହିଛନ୍ତି ସେମାନଙ୍କୁ କିସ୍ ଦ୍ୱୀପକ୍ ନିଆଯାଇଛି ଏବଂ ସେମାନଙ୍କ ମାଛଧରା ବୋଟ୍କୁ ଏକ ମାସରୁ ଊର୍ଦ୍ଧ୍ୱ ଦିନ ଧରି କବତ କରି ଅଟକ ରଖାଯାଇଛି ଏହି ଘଟଣାରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମ୍ରଖ୍ୟମନ୍ତ୍ରୀ ଅନ୍ଦ୍ରରୋଧ କରିବା ସହ ମହ୍ୟଜୀବୀମାନଙ୍କ ତୁରନ୍ତ ଖଲାସ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ତେହେରାନ୍ସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିର୍ଦ୍ଦେଶ ଦେବାଲାଗି କହିଛନ୍ତି ୍ରା ଟିଏନ୍ ରେନ୍ ତାମିଲ୍ନାଡୁ ଓ ପୁଦୁଚେରୀରେ ପଣ୍ଟିମଘାଟ ଓ କନ୍ୟାକୁମାରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ମାବନା ରହିଛି ତାମିଲ୍ନାଡୁ ମୁଖ୍ୟମନ୍ତ୍ରୀ ଇନାପାଡ଼ି କେ ପାଲାନୀସ୍ୱାମୀ ରାଜ୍ୟର ବରିଷ୍ଣ କ୍ୟାବିନେଟ୍ ସହକର୍ମୀ ଓ ଉଚ୍ଚପଦସ୍ଥ ଅଫିସରମାନଙ୍କ ସହ ଚେନ୍ନାଇରେ ବନ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି

ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ରାଜଭବନଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଶପଥଗ୍ରହଣ ଉହବରେ ଉପସ୍ଥିତ ଥିଲେ

ଓସୋଲୋ ସ୍ଥିତ ନର୍ୱେର ନୋବେଲ୍ ପ୍ରତିଷ୍ଠାନରେ ଏକ ଉହବରେ କମିଟି ଅଧ୍ୟକ୍ଷା ବେରିଟ୍ ରିସ୍ ଆଶ୍ଡର୍ସନ୍ କହିଛନ୍ତି ମୁକ୍ୟେଗି ଓ ମୁରାଦ୍ ଯୌନ ନିର୍ଯାତନାକୁ ଏକ ଯୁଦ୍ଧାସ୍ତ ଭାବେ ବ୍ୟବହାର କରିବାକୁ ଲୋପ କରିବା ଦିଗରେ ସେମାନଙ୍କର ଉଦ୍ୟମ ପାଇଁ ନୋବେଲ୍ ଶାନ୍ତି ପୁରସ୍କାର ଲାଭ କରିଛନ୍ତି

କଙ୍ଗୋର ଡାକ୍ତର ମୁକ୍ୟେଗି କଙ୍ଗୋ ସାଧାରଣତନ୍ତ୍ରରେ ଯୌନ ନିର୍ସାତନାର ଶିକାର ହୋଇଥିବା ମହିଳାମାନଙ୍କର ସେବାରେ ତାଙ୍କର ଜୀବନକୁ ଉତ୍ଗର୍ଗ କରିଥିଲେ ଆସାମ ନକ୍ବୀ କେନ୍ଦ୍ର ସଂଖ୍ୟାଲଘ୍ର ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍ବୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ରହିକ ଅଭିବୃଦ୍ଧି ପାଇଁ ତାଙ୍କ ପ୍ରତିଶ୍ରତିବଦ୍ଧତାଦ୍ୱାରା ବିକାଶ କ୍ଷେତ୍ରରେ ଥିବା ଆଞ୍ଚଳିକ ଓ ସାମାଜିକ ଅସମାନତା ଏବଂ ଅସାମଞ୍ଜସ୍ୟକୁ ଦୂର କରିଛନ୍ତି ଗୁଆହାଟୀଠାରେ ଆଞ୍ଚଳିକ ସମନ୍ୱୟ ବୈଠକରେ ଆଜି ଉଦ୍ବୋଧନ ଦେବା ଅବସରରେ ଶ୍ରୀ ନକ୍ଭୀ କହିଛନ୍ତି ପୂର୍ବର କେନ୍ଦ୍ର ସରକାର ବିକାଶପାଇଁ କେବଳ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଗୁରୁତ୍ୱ ପ୍ରଦାନ କରୁଥିଲେ

ମାମଲାର ତଦନ୍ତ ଏକ ସ୍ୱାଧୀନ ସଂସ୍ଥାକୁ ହସ୍ତାନ୍ତର କରାଯିବାକୁ ଲୋଡ଼ି ଆଉ ଦୁଇଜଣ ଅଭିଯୁକ୍ତଙ୍କ ଆବେଦନକୁ ସୁପ୍ରିମ୍କୋର୍ଟ ଖଣ୍ଡପୀଠ ଖାରଜ କରିଛନ୍ତି ଜଷ୍ଟିସ୍ ଉଦୟ ଉମେଶ ଲଳିତ ଓ ଡିୱାଇ ଚନ୍ଦ୍ରଚ୍ଚଡ଼ଙ୍କ ଖଣ୍ଡପୀଠ ଉଭୟ ଆବେଦନକୁ ଖାରଜ କରିଦେଇ ନିମୁ ଅଦାଲତରେ ବିଚାର ସମୟରେ ଅଭିଯୁକ୍ତମାନେ ଏହି ବିଷୟ ଉଠାଇପାରିବେ ବୋଲି କହିଛନ୍ତି

ସିକ୍ୟୁରିଟି ଏକ୍ସପୋ ଅହିର ଅପରାଧ ହ୍ରାସ କରିବା ଲାଗି ବୈଷୟିକ ଜ୍ଞାନକୌାଳ କ୍ଷେତ୍ରରେ ଉନ୍ନତିର ଆବଶ୍ୟକତା ରହିଛି ବୋଲି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ୍ ଅହିର୍ କହିଛନ୍ତି ସେ କହିଛନ୍ତି ଦେଶର ସୁରକ୍ଷା ଏବଂ ନିରାପତ୍ତାପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ ମହଜୁଦ କରି ରଖିବାର ଜରୁରୀକାଳୀନ ଆବଶ୍ୟକତା ରହିଛି

ଜେକେ ସଟ୍ ଡେଡ୍ ଜନ୍ମୁ ଓ କାଶ୍ମୀରର ପୁରୁଣା ଶ୍ରୀନଗର ଅଞ୍ଚଳରେ ଆଜି ଅପରାହ୍ନରେ ଅଜ୍ଞାତ ସନ୍ତାସବାଦୀମାନେ ନ୍ୟାସ୍ନାଲ୍ କନ୍ଫରେନ୍ସର ଦୁଇ ଜଣ କର୍ମୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଏହି ଆକ୍ରମଣରେ ଜଣେ ଅନ୍ୟ ଦଳୀୟ କର୍ମୀ ମଧ୍ୟ ଆହତ ହୋଇଥିବା ଜଣାଯାଇଛି ପୁରୁଣା ସହର ହବା କାଲାଲ୍ ଅଞ୍ଚଳର କାର୍ପାଲି ମୋହାଲାଠାରେ ସନ୍ତାସବାଦୀମାନେ କର୍ମୀମାନଙ୍କ ଉପରକୁ ଆକ୍ରମଣ କରିଥିବା ସୁରକ୍ଷା ବାହିନୀ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ଆକ୍ରମଣକାରୀଙ୍କୁ ଧରିବା ଲାଗି ପୁଲିସ୍ ପକ୍ଷରୁ ତଲାସୀ କାର୍ଯ୍ୟ ଚାଲିଛି

ଗତକାଲି ହ୍ୱାଇଟ୍ ହାଉସ୍ରୁ ଜାରି କରାଯାଇଥିବା ସନ୍ତାସବାଦ ବିରୋଧି ଜାତୀୟ ରଣକୌଶଳ ଅନୁସାରେ ଆଇଏସ୍ଆଇଏସ୍ ଓ ଅଲ୍କାୟେଦା ବ୍ୟତୀତ ଆଉ ଡଜନେରୁ ଅଧିକ ମୌଳବାଦୀ ସନ୍ତାସବାଦୀ ଗୋଷୀ ସ୍ଥାନୀୟ ସ୍ଥରରେ ଆମେରିକା ବିର୍ଦ୍ଧରେ କାର୍ଯ୍ୟ କର୍ଚ୍ଚନ୍ତି କ୍ରିକେଟ୍ ଓ୍ୱେଷ୍କଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ମାନେ ଅଭ୍ ତ କ୍ରୀଡ଼ା ନୈପୁଶ୍ୟ ପ୍ରଦର୍ଶନ କରିବାପରେ ଏବେ ବୋଲର୍ମାନେ ସେମାନଙ୍କର ପରାକାଷ୍ଠାର ପ୍ରଦର୍ଶନ କରୁଛନ୍ତି